ସଂସଦର ଉଭୟ ଗୃହର ମୁଲତବୀ

କ୍ରମାଗତ ବିଶୃଙ୍ଗଳା ଯୋଗୁଁ ଲୋକସଭା ବାଚସ୍କତି ସୁମିତ୍ରା ମହାଜନ ସର୍ବଦଳୀୟ ବୈଠକ ଡକାଇଛନ୍ତି

ପିଏମ୍ ଷ୍ଟାଚ୍ଯ୍ କେତେକ ରାଜ୍ୟରେ ପ୍ରତିମୂର୍ତ୍ତି ଭଙ୍ଗା ଘଟଣାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୂଢ଼ତାର ସହ ନାପସନ୍ଦ କରିଛନ୍ତି ଏହି ଘଟଣା ନେଇ ଶ୍ରୀ ମୋଦି ସ୍ୱରାଷ୍ଟ୍ର ମନ୍ତ୍ରୀ ରାଜନାଥ ସିଂହଙ୍କ ସହ କଥା ହୋଇଛନ୍ତି ଦେଶର କେତେକ ସ୍ଥାନରେ ପ୍ରତିମ୍ଭର୍ତ୍ତି ଭଙ୍ଗା ଘଟଣା ନେଇ ସ୍ୱରାଷ୍ଟ୍ର ବିଭାଗ ପକ୍ଷରୁ ରାଜ୍ୟଗୁଡ଼ିକୁ ପରାମର୍ଶ ଦିଆଯାଇଛି ଏପରି ଘଟଣାକୁ ସ୍ୱରାଷ୍ଟ୍ର ବିଭାଗ ଗୁରୁତ୍ୱର ସହ ଗ୍ରହଣ କରିଛି ଏଭଳି ଘଟଣା ରୋକିବା ପାଇଁ ରାଜ୍ୟଗୁଡ଼ିକ ଉପଯୁକ୍ତ ପଦକ୍ଷେପ ନେବାକୁ ମନ୍ତ୍ରଣାଳୟ ପକ୍ଷରୁ ସମସ୍ତ ରାଜ୍ୟକୁ କୁହାଯାଇଛି ଘଟଣାରେ ଜଡ଼ିତ ଥିବା ବ୍ୟକ୍ତିମାନଙ୍କ ବିରୋଧରେ ଆଇନ ଅନୁଯାୟୀ ଦୂଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କୁହାଯାଇଛି ଇତି ମଧ୍ୟରେ ବିକେପି କହିଛି ପେରିୟାର୍କ ଭଳି ନେତାଙ୍କ ବିରୋଧରେ ଏଭଳି ଅସମ୍ମାନଙ୍କନକ ମନ୍ତବ୍ୟକୁ ପ୍ରୋହାହନ ଦିଏ ନାହିଁ ଏକ ଟ୍ୱିଟ୍ ଜରିଆରେ ଦଳର ସାଧାରଣ ସମ୍ପାଦକ ମୁରଲୀଧର ରାଓ କହିଛନ୍ତି ଏଭଳି ଘଟଣାରେ ସମ୍ପୂକ୍ତ ବ୍ୟକ୍ତିଙ୍କ କାର୍ଯ୍ୟକୁ ବିଜେପି ଦୃଢ଼ଭାବେ ନିନ୍ଦା କରୁଛି ଅମିତ୍ ଶାହା ଷ୍ଟାଚ୍ୟ ପ୍ରତିମୂର୍ତ୍ତି ଭଙ୍ଗା ଘଟଣାରେ ଜଡ଼ିତ ଥିବା ଦଳୀୟ କର୍ମୀଙ୍କ ବିରୋଧରେ ଦୂଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବିଜେପି ଅଧ୍ୟକ୍ଷ ଅମିତ୍ ଶାହା ଚେତାବନୀ ଦେଇଛନ୍ତି ଶ୍ରୀ ଶାହା ତାମିଲ୍ନାଡୁ ଓ ତ୍ରିପୁରା ଶାଖା ସହ ଆଲୋଚନାବେଳେ ପ୍ରତିମୂର୍ତ୍ତି ଭଙ୍ଗା ଘଟଣାକୁ ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି ଟ୍ୱିଟ୍ ଜରିଆରେ ସେ କହିଛନ୍ତି ବିଜେପି ଗଠନମଳକ ରାଜନୀତିରେ ବିଶ୍ୱାସ କରେ ଏବଂ କାହାର ପ୍ରତିମ୍ଭର୍ତ୍ତି ଭାଙ୍ଗିବାକୁ ସମର୍ଥନ କରେ ନାହିଁ ଶ୍ରୀ ଶାହା କହିଛନ୍ତି ବିକେପି ବହୁବିଧ ଭାବନା ଓ ଆଦର୍ଶଦ୍ୱାରା ଗଠିତ ଭାରତକୁ ବିଶ୍ୱାସ କରେ ସେ ଆହୁରି କହିଛନ୍ତି ଭାରତର ବିବିଧତା ଏବଂ ଗଠନମୂଳକ ଆଲୋଚନା ଦେଶକୁ ସୁଦୃଢ଼ କରିଛି ବିଜେପି ଅଧ୍ୟକ୍ଷ କହିଛନ୍ତି ଲୋକମାନଙ୍କ ଜୀବନଶୈଳୀରେ ଆଖିଦ୍ଶିଆ ପରିବର୍ତ୍ତନ ଆଣିବା ହେଉଛି ତାଙ୍କ ଦଳର ମୁଖ୍ୟ ଉଦ୍ଦେଶ୍ୟ

ପ୍ରଥମ ମୁଲତବୀ ପରେ ମଧ୍ୟାହ୍ନରେ ଗୃହକାର୍ଯ୍ୟ ଆରମ୍ଭ ହେବାମାତ୍ରେ ପୂର୍ବଭଳି ପରିସ୍ଥିତି କାରି ରହିଥିଲା ହଟ୍ଟଗୋଳକୁ ଦୃଷ୍ଟିରେ ରଖି ବାଚସ୍କତି ସୁମିତ୍ରା ମହାଜନ ଆଜି ଗୃହକୁ ମୁଲତବୀ ରଖିଛନ୍ତି ପୂର୍ବରୁ କଂଗ୍ରେସ ଏଆଇଏଡିଏମ୍କେ ଟିଡିପି ଟିଏମ୍ସି ଏବଂ ଟିଆର୍ଏସ୍ର ସଦସ୍ୟମାନେ ଗୃହର ମଧ୍ୟଭାଗକୁ ଆସି ସେମାନଙ୍କ ଦାବି ସପକ୍ଷରେ ସ୍ଲୋଗାନ ଦେଇଥିଲେ ରାଜ୍ୟସଭାରେ ମଧ୍ୟ ଅନୁରୂପ ପରିସ୍ଥିତି ଦେଖିବାକୁ ମିଳିଥିଲା

ବିଭିନ୍ନ ପ୍ରସଙ୍ଗ ନେଇ ବିରୋଧି ଦଳର ସଦସ୍ୟମାନେ ଗୃହର ମଧ୍ୟଭାଗକୁ ଆସି ହଟ୍ଟଗୋଳ କରିଥିଲେ ଗୃହର ଅଧ୍ୟକ୍ଷ ଏମ୍ ଭେଙ୍କିଆ ନାଇଡୁ ସଦସ୍ୟମାନଙ୍କୁ ବାରମ୍ବାର ଅନୁରୋଧ କଲେ ମଧ୍ୟ ପରିସ୍ଥିତିରେ ଉନ୍ନତି ଘଟି ନ ଥିଲା ବ୍ୟାଙ୍କ୍ ଦୂର୍ନୀତି ମାମଲାରେ ସରକାର ଆଲୋଚନା ପାଇଁ ଆଗ୍ରହୀ ଅଛନ୍ତି ବୋଲି ସେ କହିଥିଲେ ଗୃହରେ ଆଲୋଚନା ପାଇଁ ସେ ଅନୁମତି ଦେବାକୁ ପ୍ରସ୍ତୁତ ଅଛନ୍ତି କିନ୍ତୁ ଗୃହ ସଠିକ୍ ଭାବେ ଚାଲିବା ଦରକାର ପୂର୍ବରୁ ଶ୍ରୀ ନାଇଡୁ କେତେକ ରାଜ୍ୟରେ ଲୋକପ୍ରିୟ ନେତାଙ୍କ ପ୍ରତିମୂର୍ତ୍ତି ଭଙ୍ଗାଯିବା ଘଟଣାକୁ ନେଇ ଦୁଃଖ ପ୍ରକାଶ କରିବା ସହ ଏଭଳି କାର୍ଯ୍ୟକୁ ପାଗଳାମୀ ବୋଲି କହିଥିଲେ ଅନ୍ୟପକ୍ଷରେ କଂଗ୍ରେସ ଏବଂ ତୃଶମ୍ବଳ କଂଗ୍ରେସ ସଦସ୍ୟମାନେ ହୀରା ବ୍ୟବସାୟୀ ନିରବ ମୋଦିଙ୍କ ତ୍ରରନ୍ତ ଗିରଫ କରିବାପାଇଁ ଦାବି କରିଥିଲେ ଏଆଇଏଡିଏମ୍କେ ସଦସ୍ୟମାନେ କାବେରୀ ଜଳ ପରିଚାଳନା ବୋର୍ଡ଼ ପ୍ରତିଷ୍ଠାପାଇଁ ଦାବି କରିଥିଲେ ସେହିପରି ତେଲ୍ରଗ୍ରଦେଶମ୍ ପାର୍ଟି ସଦସ୍ୟମାନେ ଆନ୍ଧ୍ରପ୍ରଦେଶକୁ ସ୍ୱତନ୍ତ ରାଜ୍ୟ ପାହ୍ୟା ମାନ୍ୟତା ପ୍ରଦାନ ଦାବି କରିଥିଲେ ପାର୍ଲ ପ୍ରୋଟେଷ୍ଟସ୍ ଆନ୍ଧ୍ରପ୍ରଦେଶକୁ ସ୍ୱତନ୍ତ ରାଜ୍ୟ ପାହ୍ୟା ମାନ୍ୟତା ଏବଂ ରାଜ୍ୟକ୍ତ ଅନ୍ୟାନ୍ୟ ଆର୍ଥିକ ସୁବିଧା ଯୋଗାଇବା ଦାବିନେଇ ଟିଡିପି ଏବଂ ୱାଇଏସ୍ଆର୍ କଂଗେସ ପକ୍ଷର୍ ସଂସଦ ଭବନ ପରିସରରେ ସେମାନଙ୍କର ପ୍ରତିବାଦ ଜାରି ରଖିଛନ୍ତି ଉଭୟ ଦଳର ସଦସ୍ୟମାନେ ପୂଥକ୍ଭାବେ ପ୍ରତିବାଦ କରି ସେମାନଙ୍କର ଦାବି ସପକ୍ଷରେ ସ୍କୋଗାନ ଦେଇଛନ୍ତି ଅନ୍ୟପକ୍ଷରେ ଏଆଇଏଡିଏମ୍କେ ସଦସ୍ୟମାନେ ସୁପ୍ରିମ୍କୋର୍ଟଙ୍କ ଆଦେଶ ବଳରେ କାବେରୀ ଜଳ ପରିଚାଳନା ବୋର୍ଡ଼ ଗଠନକୁ ବିରୋଧ କରି ପ୍ରତିବାଦ କରିଛନ୍ତି ଶିବସେନା ସାଂସଦମାନେ ମରାଠୀ ଭାଷାକୁ ଶାସ୍ତ୍ରୀୟ ଭାଷାର ମାନ୍ୟତା ଦାବି କରି ଆନ୍ଦୋଳନ କାରି ରଖିଛନ୍ତି ସ୍ୱିକର୍ ମିଟିଙ୍ଗ୍ ଲୋକସଭା ବାଚସ୍କତି ସ୍ରମିତ୍ରା ମହାଜନ ଗୃହ ପରିଚାଳନାରେ ବିଶ୍ୱଙ୍ଗଳା ଯୋଗୁଁ ଆଜି ଦିନ ଗୋଟାଏ ବେଳେ ସମସ୍ତ ପାର୍ଟିର ନେତୃବୃନ୍ଦଙ୍କୁ ନେଇ ଏକ ବୈଠକ ଡକାଇଛନ୍ତି ସଂସଦରେ ଲାଗି ରହିଥିବା ଅଚଳାବସ୍ଥା ସମ୍ପର୍କରେ ଏହି ବୈଠକ କାଳରେ ଶ୍ରୀମତୀ ମହାଜନ ବିଭିନ୍ନ ଦଳର ନେତାଙ୍କ ସହ ଆଲୋଚନା କରିବେ ସୂଚନାଯୋଗ୍ୟ ବିରୋଧି ଦଳ ସଦସ୍ୟଙ୍କ ପକ୍ଷର୍ ବ୍ୟାଙ୍କ୍ ଦୁନୀତି ମାମଲା ଟିଡିପି ଏବଂ ୱାଇଏସ୍ଆର୍ କଂଗ୍ରେସ ପକ୍ଷରୁ ଆନ୍ଧ୍ରପ୍ରଦେଶକୃ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ଦାବି ନେଇ ଗୃହରେ ହଟ୍ଟଗୋଳ ଲାଗିରହିବା ଯୋଗୁଁ ଲଗାତର ତୃତୀୟ ଦିନପାଇଁ ଲୋକସଭାରେ କୌଣସି କାର୍ଯ୍ୟ ହୋଇପାରି ନାହିଁ

ଗତକାଲି ଏହି ରିପୋର୍ଟ ବିଧାନସଭାରେ ଉପସ୍ଥାପିତ ହୋଇଥିଲା

କମିଟି କହିଛି ଯେ ପ୍ରକୃତ ସମସ୍ୟା ଯୋଜନାରେ ନାହିଁ ଏହାର ପ୍ରଶୟନ କରିବାରେ ରହିଛି କମିଟି କହିଛି ସରକାର ସ୍ଥିତିରେ ଉନ୍ତିପାଇଁ ତୁରନ୍ତ ପଦକ୍ଷେପ ନେଇ ତିନି ମାସ ମଧ୍ୟରେ ରିପୋର୍ଟ ଦିଅନ୍ତୁ

ଅନନ୍ତ କଂଗ୍ରେସ ସଂସଦୀୟ ବ୍ୟାପାର ମନ୍ତ୍ରୀ ଅନନ୍ତ କ୍ରମାର ଆଜି ବିରୋଧ ଦଳମାନଙ୍କ ଅନ୍ତରୋଧ କରିଛନ୍ତି ବ୍ୟାଙ୍କିଙ୍ଗ୍ ଅନିୟମିତତା ନେଇ ସରକାର ସଂସଦରେ ଆଲୋଚନା କରିବାପାଇଁ ପ୍ରସ୍ତୁତ ଅଛନ୍ତି ତେଣୁ ବିରୋଧି ଦଳର ସଦସ୍ୟମାନେ ଅଯଥାରେ ହଟ୍ଟଗୋଳ ନ କରି ଗୃହ ପରିଚାଳନାରେ ସହଯୋଗ କରନ୍ତ ସଂସଦ ବାହାରେ ଗଣମାଧ୍ୟମ ସହ ଆଲୋଚନା ବେଳେ ଶ୍ରୀ କୁମାର କହିଛନ୍ତି ସରକାର ସ୍ୱଷ୍ଟ କରିଛନ୍ତି ଯେ ଉଭୟ ଗୃହରେ ଏ ସମ୍ପର୍କରେ ଆଲୋଚନା କରିବାକୁ ଆଗ୍ରହୀ ଅଛନ୍ତି ଏବଂ ବିରୋଧ୍ୟ ଦଳ ମଧ୍ୟ ଏହି ଆଲୋଚନାରେ ଅଂଶଗ୍ରହଣ କରନ୍ତ୍ର ଅଯଥାରେ ହଟ୍ଟଗୋଳ ସୃଷ୍ଟି ନ କରି ଗୃହ ପରିଚାଳନାରେ ସହଯୋଗ କରନ୍ତୁ ଅନ୍ୟ ଏକ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ଦେଶର ବିଭିନ୍ନ ସ୍ଥାନରେ ସୂଷ୍ଟି ହେଉଥିବା ଅରାଜକତାକୁ ଦୂଢ଼ ନିନ୍ଦା କରିଚ୍ଛନ୍ତି ପିଏନ୍ବି ଏମ୍ଡି ଏସ୍ଏଫ୍ଆଇଓ ପଞ୍ଚାବ ନ୍ୟାସନାଲ୍ ବ୍ୟାଙ୍କ୍ର ପରିଚାଳନା ନିର୍ଦ୍ଦେଶକ ଏବଂ ସିଇଓ ସୁନିଲ୍ ମେହେଟ୍ଟା ଆକି ମୁମ୍ବାଇଠାରେ ମହାଦୁର୍ନୀତି ତଦନ୍ତକାରୀ ଅଫିସର ଏସ୍ଏଫ୍ଆଇଓଙ୍କ ସମ୍ମୁଖରେ ହାଜର ହୋଇଛନ୍ତି

କର୍ପୋରେଟ୍ ବ୍ୟାପାର ମନ୍ତ୍ରଣାଳୟର ତଦନ୍ତକାରୀ ସଂସ୍ଥା ଭାବେ ଏହା କାର୍ଯ୍ୟ କରୁଛି

ତେବେ ପିଏନ୍ବିର ମୁମ୍ବାଇସ୍ଥିତ ବ୍ରାଡି ହାଉସ୍ ଶାଖାରୁ ଏହିସବ୍ର କାରବାର ହୋଇଛି

ଏ କ୍ଷେତ୍ରେ ଭାରତ ସମେତ ଦକ୍ଷିଣ ଏସିଆରେ ବ୍ୟାପକ ପରିବର୍ତ୍ତନ ହୋଇଥିବା ୟୁନିସେଫ୍ କହିଛି

ଆଲୁମିନିୟମ୍ ଏବଂ ଷ୍ଟିଲ୍ ଉପରେ ଉତ୍ପାଦ ଶୁଳ୍କ ଲାଗୁ ଯୋଜନାରେ ହ୍ୱାଇଟ୍ ହାଉସ୍ରେ ପରାଜୟର ସମ୍ମୁଖୀନ ହେବା ପରେ ସେ ଇସଫା ଦେବା ନେଇ ନିଷ୍ପଭି ନେଇଥିବା ଜଣାପଡ଼ିଛି ତେବେ ଜାତୀୟ ଅର୍ଥନୈତିକ ପରିଷଦ ନିର୍ଦ୍ଦେଶକ ପଦର୍ କନ୍ଙ୍କ ବିଦାୟ ନେଇ ହ୍ୱାଇଟ୍ ହାଉସ୍ ପକ୍ଷରୁ କୌଣସି ଚୂଡ଼ାନ୍ତ ନିଷ୍କଭି ନିଆଯାଇ ନାହିଁ ଏହାକୁ ହ୍ୱାଇଟ୍ ହାଉସ୍ରୁ ସର୍ବଶେଷ ବରିଷ୍ଠ ଅଧିକାରୀଙ୍କ ବିଦାୟ ବୋଲି ବିବେଚନା କରାଯାଉଛି ତେବେ କନ୍ଙ୍କ ଇସ୍ତଫା ସମ୍ଭାଦ ପ୍ରଚାରିତ ହେବା ପରେ ୟୁଏସ୍ ଡଲାର୍ ଦୁର୍ବଳ ହୋଇପଡ଼ିଛି

ସୂଚନାଯୋଗ୍ୟ ବିଗତ କିଛି ସପ୍ତାହ ମଧ୍ୟରେ ସର୍ବୋଚ୍ଚ ପଦପଦବୀରେ ଥିବା ବରିଷ୍ଠ ଅଧିକାରୀମାନେ ହ୍ୱାଇଟ୍ ହାଉସ୍ ଛାଡ଼ିଛନ୍ତି ଜାତୀୟ ସ୍ୱରକ୍ଷା ପରାମର୍ଶଦାତା ଲେଫ୍ଟନାଣ୍ଟ ଜେନେରାଲ୍ ଏଚ୍ଆର୍ ମ୍ୟାକ୍ମାଷ୍ଟର୍ ଖୁବ୍ ଶୀଘ୍ର ବିଦାୟ ନେଉଥିବା ରିପୋର୍ଟ ପ୍ରକାଶ ପାଇଛି ହ୍ୱାଇଟ୍ ହାଉସ୍ ପକ୍ଷରୁ ଏହାକୁ ଅସ୍ୱୀକାର କରାଯାଇଛି ସାଉଥ୍ ସି ରେଲ୍ୱେ ଓମେନ୍ ମହିଳାମାନଙ୍କୁ ସଶକ୍ତ କରିବା ସେମାନଙ୍କର ଆତ୍ମବିଶ୍ୱାସ ବଢ଼ାଇବା ଏବଂ ରେଳବାଇରେ ସେମାନଙ୍କର କାର୍ଯ୍ୟଦକ୍ଷତାର ସଦୁପଯୋଗ କରାଇବା ଉପରେ ଦକ୍ଷିଣ ପୂର୍ବ ରେଳବାଇ ପକ୍ଷରୁ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ହାତକୁ ନିଆଯାଇଛି

ଦୈନନ୍ଦିନ କାର୍ଯ୍ୟ ସହ ଟ୍ରେନ୍ ଚାଳନା ଟିକେଟ୍ ବୁକିଂ ନିରାପତ୍ତା ଏବଂ ଅନ୍ୟ କାର୍ଯ୍ୟଗୁଡ଼ିକ ମହିଳା କର୍ମଚାରୀମାନଙ୍କଦ୍ୱାରା କରାଯିବ